ଏଥିପାଇଁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ୱନ୍ ମହାକାଶ ଗବେଷଣା କେନ୍ଦ୍ରରେ ପ୍ରସ୍ତୁତି ଜୋର୍ସୋର୍ ଚାଲିଛି

ନିର୍ଦ୍ଧାରିତ କକ୍ଷପଥରେ ଚନ୍ଦ୍ରଯାନକୁ ଏହି ରକେଟ୍ ପହଞ୍ଚାଇବା ପରେ ଇସ୍ରୋର ବୈଜ୍ଞାନିକମାନେ ଦୂର ନିୟନ୍ତ୍ରଣ ବ୍ୟବସ୍ଥାରେ ଏହାର କକ୍ଷପଥର ଦୂରତ୍ୱ ବୃଦ୍ଧି କରିବେ କ୍ରମଶଃ ଏହି ଯାନଟି ପୂର୍ଥବୀର କକ୍ଷପଥରୁ ବାହାରକୁ ଯାଇ ଚନ୍ଦ୍ରର ପ୍ରଭାମଶ୍ଚଳ ପରିସରରେ ରହିବ

ଚନ୍ଦ୍ରର ପୂଷ୍ପଭାଗର ଗଠନ ଜଳର ଉପଳହ୍ଚତା ଓ ଏହାର ଭୂମିର୍ପ ସମ୍ପର୍କରେ ଏହି ଦୁଇ ଯାନ ବିକ୍ରମ ଓ ରୋଭର୍ ପ୍ରଜ୍ଞାନ ତଥ୍ୟ ସଂଗ୍ରହ କରିବେ

ଚନ୍ଦ୍ରପୃଷ୍ଠରେ ଏହି ଯାନ ଅବତରଣ କଲେ ଭାରତକୁ ବିଶ୍ୱରେ ଚତୁର୍ଥ ଦେଶ ଭାବେ ମର୍ଯ୍ୟାଦା ମିଳିବ କର୍ତ୍ତାରପୁର ଟକ୍ସ୍ କର୍ତ୍ତାରପୁର ସାହିବ୍ କରିଡରର କାର୍ଯ୍ୟାନ୍ୱୟନର ରୂପରେଖ ଚୃଡାନ୍ତ କରିବା ଉଦ୍ଦେଶ୍ୟରେ ଆଜି ପାକିସ୍ତାନର ଅଟ୍ଟାରୀ ୱାଘା ସୀମା ଚେକ୍ପୋଷ୍ଟ ନିକଟରେ ଭାରତ ଓ ପାକିସ୍ତାନୀ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହୋଇଛି କର୍ତ୍ତାରପୁର କରିଡର ଦେଇ ସମସ୍ତ ସାତଦିନ ଭାରତୀୟ ଓ ବିଦେଶୀ ଭକ୍ତମାନେ ବିନା ଭିସାରେ ପାକିସ୍ତାନ ସ୍ଥିତ ଗୁରୁଦ୍ୱାର କର୍ତ୍ତାର ସାହିବ୍ ଗସ୍ତ କରିବା ପାଇଁ ଉଭୟେ ଭାରତ ଓ ପାକିସ୍ତାନ ସହମତ ହୋଇଛନ୍ତି

ଏହି ଗସ୍ତ ଭିସାମୁକ୍ତ ହେବା ଏବଂ ଏଥିପାଇଁ କୌଣସି ଅନୁମତି ବ୍ୟବସ୍ଥା ଲାଗୁ ନ କରିବା କିମ୍ବା ଏଥିପାଇଁ କୌଣସି ଦେୟଧାର୍ଯ୍ୟ ନ କରିବା ଉପରେ ପୁନଃ ବିଚାର କରିବା ପାଇଁ ଭାରତୀୟ ପ୍ରତିନିଧି ଦଳ ପାକିସ୍ତାନକୁ ଅନୁରୋଧ କରିଛନ୍ତି ଗଶମାଧ୍ୟମକୁ ସୂଚନା ଦେଇ ଅଧିକାରୀମାନେ କହିଛନ୍ତି ଭାରତ ନିଜ ମାଟିରେ ଯେଉଁ ପୋଲ ନିର୍ମାଣ କରୁଛି ସେ ସମ୍ପର୍କୀତ ସମସ୍ତ ତଥ୍ୟ ପାକିସ୍ତାକୁ ହସ୍ତାନ୍ତର କରିଥିବାବେଳେ ପାକିସ୍ତାନ ନିଜ ପଟେ ରାସ୍ତା ବଦଳାଇ ରବିନଦୀ ଉପରେ ପୋଲ ନିର୍ମାଣ କରିବାକୁ ସହମତ ହୋଇଛି ଭାରତ ଖଲିସ୍ତାନୀ ସନ୍ତାସବାଦୀଙ୍କ ଉପରେ ସମ୍ପର୍ଷ୍ଣ ତଥ୍ୟ ମଧ୍ୟ ପାକିସ୍ତାନକୁ ପ୍ରଦାନ କରିଛି କୌଣସି ଭାରତ ବିରୋଧୀ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ ବୋଲି ପାକିସ୍ତାନ ପ୍ରତିଶ୍ରତି ଦେଇଛି ସ୍ୱରାଷ୍ଟ୍ରମନ୍ତ୍ରଣାଳୟର ଯୁଗ୍କ ସଚିବ ଏସସିଏଲ ଦାସଙ୍କ ନେତୃତ୍ୱରେ ଗଠିତ ଭାରତୀୟ ପ୍ରତିନିଧିଦଳରେ ସ୍ୱରାଷ୍ଟ୍ରମନ୍ତ୍ରଣାଳୟ ବୈଦେଶିକ ବ୍ୟାପାର ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ପଞ୍ଜାବ ସରକାର ଏବଂ ଭାରତୀୟ କ୍ରାତୀୟ ରାଜପଥ ପ୍ରାଧିକରଣର ଅଧିକାରୀମାନେ ଏହି ବୈଠକରେ ଭାଗ ନେଇଥିଲେ ଏନଆଇଏ ଆରେଷ୍ଟ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଯୁଦ୍ଧର ପ୍ରସ୍ତୁତି ଓ ଷଡଯନ୍ତ୍ର ଅଭିଯୋଗରେ ଜାତୀୟ ତଦନ୍ତ ସଂସ୍ଥା ଏନଆଇଏତାମିଲନାଡୁର ନାଗାପାଟ୍ଟିନମ୍ରୁ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ସେମାନଙ୍କୁ ଆଜି ଚେନ୍ନାଇ ସ୍ଥିତ ଏନଆଇଏର ସ୍ୱତନ୍ତ କୋର୍ଟରେ ହାଜର କରାଯିବ ଚେନ୍ନାଇର ସୟଦ ମହଜ୍ଞଦ ବୁଖାରୀ ଓ ନାଗାପାଟ୍ଟିନମ୍ର ହାସନ ଅଲ୍ଲୀ ଓ ହାରିଶ୍ ମହମ୍ମଦଙ୍କ ବାସଭବନରେ ଗତକାଲି ଏନଆଇଏ ଚଢଉ କରିବା ପରେ ଏହି ପଦକ୍ଷେପ ନେଇଛି ଅନ୍ସାରୁଲ୍ଲା ନାମକ ଏକ ସନ୍ତାସବାଦୀ ଗୋଷୀ ଗଠନ କରୁଥିବା ଅଭିଯୋଗରେ ସେ ଦୁହିଁଙ୍କ ବିରୁଦ୍ଧରେ ବିଭିନ୍ନ ଦଫା ଲାଗୁ କରାଯାଇଛି ସେମାନେ ବିଭିନ୍ନ ସୂତ୍ରରୁ ଅର୍ଥ ସଂଗ୍ରହ କରି ଦେଶର ବିଭିନ୍ନ ସ୍ଥାନରେ ସନ୍ତାସବାଦୀ ଆକ୍ରମଣ କରିବାର ଷଡଯନ୍ତ କରୁଥିବାର ମଧ୍ୟ ସନ୍ଦେହ କରାଯାଉଛି ଜିହାଦୀ ଆକ୍ରମଣକୁ ପ୍ରୋହାହିତ କରୁଥିବା କିଛି ଲେଖା ସମ୍ଭଳିତ ଛାପା କାଗଜ ଏବଂ ଅନେକଗୁଡିଏ ଇଲେକ୍ଟ୍ରୋନିକ୍ ଗାଜେଟ୍ ମଧ୍ୟ ଜବତ କରାଯାଇଛି

ଗୌହାଟୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଗୃହ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଉପମୁଖ୍ୟ ସଚିବ କୁମାର ସଂଜୟ କ୍ରୀଷ୍ଣା କହିଛନ୍ତି ବନ୍ୟା ପ୍ରଭାବିତ ଲୋକମାନଙ୍କୁ ସାହାଯ୍ୟ ପାଇଁ ଅର୍ଥର କୌଣସି ଅଭାବ ନାହିଁ ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ସରକାରୀ ନିୟମ ଅନୁଯାୟୀ ଲୋକମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି

ଏନ୍ଡିଆରଏଫ ଓ ଏସ୍ଡିଆରଏଫ ଦଳ ଉଦ୍ଧାର କାର୍ଯ୍ୟ କାରି ରଖିଛନ୍ତି

କିନ୍ତୁ ବନବିଭାଗ ପକ୍ଷର୍ ପଶ୍ରପକ୍ଷୀମାନଙ୍କ ସ୍ୱରକ୍ଷା ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ସେ କହିଛନ୍ତି ପଶୁପକ୍ଷୀମାନଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରାଯାଇଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ଯେ ବ୍ରହ୍ମପୁତ୍ର ସମେତ କେତେକ ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି

ପ୍ରଶାସନ ପକ୍ଷରୁ ଚାଉଳ ପିଇବା ପାଣି ଡାଲି ଲୁଣ ସୋରିଷତେଲ ଶିଶୁଖାଦ୍ୟ ଓ ଔଷଧ ଯୋଗାଇ ଦିଆଯାଇଛି ସିଦ୍ଧ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପଞ୍ଜାବ ମନ୍ତ୍ରିମଣ୍ଡଳର୍ ଇସ୍ତଫା ଦେଇଛନ୍ତି

ଜୁନ ମାସରେ ପଞ୍ଜାବ ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବା ପରେ ତାଙ୍କ ନିକଟରୁ ପ୍ରମୁଖ ବିଭାଗଗୁଡ଼ିକ ଦାୟିତ୍ୱ କାତି ନିଆଯିବା ପରେ ସେ ଏଥିରେ କ୍ଷ୍ରିକ୍ସ ହୋଇଥିଲେ

ଅପରେସନ ବିଜୟ କାରଗିଲ ବିଜୟ ଦିବସର ବିଂଶତମ ବାର୍ଷିକ ଉହବ ଆଜିଠାରୁ ଦିଲ୍ଲୀରେ ଆରମ୍ଭ ହୋଇଛି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଓ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ୱତ ଆଜି ଜାତୀୟ ଯୁଦ୍ଧ ସ୍କାରକୀଠାରେ ଶହୀଦମାନଙ୍କୁ ଶ୍ରଦ୍ଦାଞ୍ଚଳି ଅର୍ପଣ କରିବା ସହ ସେଠାରେ ଏକ ବିଜୟ କ୍ୟୋତିକୁ ପ୍ରଜ୍ୱଳିତ କରିଛନ୍ତି ଏହି ବିଜୟ କ୍ୟୋତି ଦେଶର ବିଭିନ୍ନ ସହର ଓ ନଗରୀ ପରିକ୍ରମା କରିବା ପରେ ପରିଶେଷରେ ଦ୍ରାଂସ ଠାରେ ଥିବା କାରଗିଲ ଯୁଦ୍ଧ ସ୍କାରକୀର ସଦା ପ୍ରଜଳିତ ବିଜୟ ଜ୍ୟୋତିରେ ସଲ୍ଲିନ ହେବ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ରିମେମ୍ବର ରିଜଏସ୍ ଓ ରିନ୍ୟୁଉ ବିଷୟବସ୍ତୁ ଉପରେ କାରଗିଲ ବିଜୟ ଦିବସର ବିଂଶତମ ବାର୍ଷିକୀ ପାଳନ କରାଯାଉଛି

ତେବେ ମୁଖ୍ୟ ଉତ୍ସବ ପୂର୍ବରୁ ସମଗ୍ର ଦେଶରେ ଚଳିତମାସ ପ୍ରଥମ ସପ୍ତାହରୁ ବିଭିନ୍ନ ଉହବର ଆୟୋଜନ କରାଯାଉଛି

ସେ ଆହରି କହିଛନ୍ତି ଏହି ଉପଲକ୍ଷେ ଆୟୋଜିତ ବାଶିକ୍ୟିକ ପ୍ରଦର୍ଶନୀରେ ସଦ୍ୟତମ ଜ୍ଞାନକୌଶଳ ଚଳଚ୍ଚିତ୍ର ନିର୍ମାଣ ଏବଂ ବିତରଣ ତଥା ଚଳଚ୍ଚିତ୍ର ନିର୍ମାଣର ଅନ୍ୟାନ୍ୟ ଦିଗଗ୍ରଡିକ ପ୍ରଦର୍ଶିତ ହେବ

ମନ୍ତ୍ରୀ କହିଛନ୍ତି ଏଫଟିଆଇଆଇ ଏବଂ ସତ୍ୟଜିତ ରାୟ ଇନ୍ଷ୍ଟିଚ୍ୟଟ ଅଫ ଇଣ୍ଡିଆର ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟାନ୍ୟ ଚଳଚ୍ଚିତ୍ର ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଏହି ଉତ୍ସବରୁ ଅଭିଜ୍ଞତା ଅର୍ଜନ ପାଇଁ ଏଥିରେ ସାମିଲ ହେବାର ସୁଯୋଗ ପାଇବେ ସେ କହିଛନ୍ତି ଓସ୍କାର ଏକାଡେମୀର ଅଧ୍ୟକ୍ଷ ଜନ୍ ବେଲି ଏବଂ ଅନେକ ପ୍ରଖ୍ୟାତ ଚିତ୍ର ଉତ୍ତୋଳନକାରୀ ଓ ନିର୍ମାତାମାନଙ୍କୁ ଏହି ଉହବକୁ ଆମନ୍ତ୍ରଣ କରାଯାଇଛି

ବିଶ୍ୱକପ୍ର ଚଳିତ ସଂସ୍କରଣରେ ଏକ ନୂଆଦଳ ଚାମ୍ପିୟନଭାବେ ଉଭା ହେବ କାରଣ ନ୍ୟୁଜିଲାଣ୍ଡ କିମ୍ବା ଇଂଲଣ୍ଡ ଏପର୍ଯ୍ୟନ୍ତ ଏହି ସମ୍ମାନଜନକ ବିଶ୍ୱକପ୍ ଟାଇଟଲ ହାସଲ କରିବାରେ ଅକ୍ଷମ ହୋଇଛନ୍ତି ଇଂଲଣ୍ଡର ଏହା ଚତ୍ର୍ଥ ବିଶ୍ୱକପ୍ ଫାଇନାଲ ହୋଇଥିବାବେଳେ ନ୍ୟୁଜିଲାଣ୍ଡର ଏହା ଦ୍ୱିତୀୟ ବିଶ୍ୱକପ୍ ଫାଇନାଲ